ଏହି ପ୍ରକଳ୍ପରେ ରାଜ୍ୟଗୁଡ଼ିକୁ ଉନ୍ନତମାନର ଶିକ୍ଷା ପ୍ରଣାଳୀ ଓ ପଦ୍ଧତିର ବିକାଶ କାର୍ଯ୍ୟକାରିତା ତଥା ମୂଲ୍ୟାଙ୍କନରେ ସହାୟତା କରାଯିବାର ଲକ୍ଷ୍ୟ ରହିଛି

ସେ କହିଛନ୍ତି ନୂଆ ଶିକ୍ଷାନୀତିର ଆରମ୍ଭ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲସ୍ତମ୍ଭ ହେବ

ଏଥିପାଇଁ ଚିହ୍ନିତ ଫଳଗୁଡ଼ିକ ମଧ୍ୟରେ ଆମ୍ବ କଦଳୀ ପିକ୍କୁଳି କିୱି ଲିଚି ମୌସନ୍ଧି କମଳା କିନୁ ଲେମ୍ଭୁ ଅମୃତ ଭଣ୍ଣା ସପୁରୀ ଡାଳିୟ ପଣସ ଆତ ଅଁଳା ପାସିଅନ୍ ଫ୍ରୁଟ୍ ଓ ନାସ୍କାତି ଅନ୍ତର୍ଭ୍ କ୍ତ ସେହିଭଳି ପନିପରିବା ଗୁଡ଼ିକ ମଧ୍ୟରେ ଫ୍ରେଞ୍ ବିନ୍ନ କଲରା ବାଇଗଣ କ୍ୟାପ୍ସିକମ୍ ଗାଜର ବନ୍ଧାକୋବି କଞ୍ଚାଲଙ୍କା ଭେଣ୍ଡି କାକୁଡ଼ି ମଟର ଛୁଇଁ ପିଆକ୍ଟ ଆଳୁ ଓ ଟମାଟୋ ଅନ୍ତର୍ଭୁକ୍ତ ଶ୍ରୀ ତୋମର କହିଛନ୍ତି କୃଷକମାନଙ୍କ ସମେତ ଯେକୌଣସି ବ୍ୟକ୍ତି କିଶାନ ରେଳରେ ଏହି ଚିହ୍ନିତ ଫଳ ଓ ପନିପରିବା ଗୁଡ଼ିକୁ ପରିବହନ କରି ନେଇପାରିବେ

ଆମ ସମ୍ଭାଦଦାତା ଜଣାଇଛନ୍ତି ରେଳବାଇ ଦ୍ୱାରା ତିନୋଟି କିଶାନ୍ ରେଳ ଚଳାଚଳ କରୁଛି ସେହି ତିନୋଟି ରେଳ ମହାରାଷ୍ଟ୍ରର ଦେବଲାଲିରୁ ବିହାରର ମୁଜାଫରପୁର ଆନ୍ଧ୍ରପ୍ରଦେଶର ଅନନ୍ତପୁରରୁ ଦିଲ୍ଲୀ ଓ ବାଙ୍ଗଲୋରରୁ ଦିଲ୍ଲୀକୁ ଚଳାଚଳ କରୁଛି

ବିଶେଷ କରି ଶୀତ ଋତୁରେ ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳର ବାୟୁର ମାନରେ ବହୁତ ଅବନତି ଘଟିଥାଏ

ଆସନ୍ତା ବର୍ଷ ଫେବୃୟାରୀ ପର୍ଯ୍ୟନ୍ତ ସେମାନେ ଏହା ଉପରେ ଅଧ୍ୟୟନ କରିବେ ଯେଉଁ ଅଞ୍ଚଳରେ ବାୟୁର ମାନ ଅଧିକ ଖରାପ ଥିବାର ଜଣାପଡ଼ିବ ସେହିସବୁ ଅଞ୍ଚଳକୁ ଚିହ୍ନଟ କରାଯିବ ଓ ଯେଉଁ କାରଣରୁ ସେଠାରେ ବାୟୁ ପ୍ରଦୂଷଣ ହେଉଛି ତାହା ନିର୍ଣ୍ଣୟ କରି ପ୍ରତିକାର ମୂଳକ ପଦକ୍ଷେପ ଗ୍ରହଣ କରାଯିବ ସାଧାରଣତ କୋଠାବାଡ଼ି ନିର୍ମାଣ କାର୍ଯ୍ୟ ଚାଲୁଥିବା ଅଞ୍ଚଳ ଅଳିଆ ଆବର୍ଜନା ପକା ଯାଉଥିବା ଅଞ୍ଚଳ ଅଳିଆ ଆବର୍ଜ୍ଜନା ଗୁଡ଼ିକୁ ପୋଡ଼ା ଯାଉଥିବା ଅଞ୍ଚଳ ଓ ଶିଳ୍ପ ବର୍ଜ୍ୟବସ୍ତୁ ନିର୍ଗମନ ସ୍ଥଳୀ ଗୁଡ଼ିକରେ ବାୟୁ ପ୍ରଦୂଷଣ ଅଧିକ ହୋଇଥାଏ

ସେହି ତଥ୍ୟକୁ ସ୍ୱୟଂକୃତ ବ୍ୟବସ୍ଥା ମାଧ୍ୟମରେ ସମ୍ପୃକ୍ତ କର୍ତ୍ତୃପକ୍ଷମାନଙ୍କ ନିକଟକୁ ପଠାଇ ଦିଆଯିବ ଓ ଏହା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ

ଗ୍ରେଡ୍ ଡିପ୍ରେସନ୍ ପରଠାରୁ ବିଶ୍ୱ ଅର୍ଥନୀତିର ଏହା ସବୁଠୁ ଖରାପ ପ୍ରଦର୍ଶନ ବୋଲି କୁହାଯାଉଛି ଆଇଏମ୍ଏଫ୍ ଏହାର ବିଶ୍ୱ ଅର୍ଥନୈତିକ ଭବିଷ୍ୟତ ରିପୋର୍ଟରେ କହିଛି ବିଶ୍ୱ ଅର୍ଥନୀତି ଘୋର ମନ୍ଥରତା ଦେଇ ଗତି କରୁଛି ଆଇଏମ୍ଏଫ୍ ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ କହିଛନ୍ତି ଆର୍ଥିକ ମୁଦ୍ରାଗତ ଓ ନୀତିଗତ ନିଷ୍ପଭି ଏହି ସଂକଟ ପାଇଁ ମୁଖ୍ୟତଃ ଦାୟୀ ଓ ବିଶ୍ୱର ଅର୍ଥନୀତିଗୁଡ଼ିକୁ ଏହା ଅଧିକ ନିମ୍ବାଭିମୁଖୀ କରୁଛି ତେବେ ଏଥିରୁ ମୁକ୍ତ ହେବା ପାଇଁ ଅଧିକ ସମୟ ଲାଗିପାରେ ବୋଲି ସେ ସତର୍କ କରାଇଛନ୍ତି ଓ ଏହା ଉପରେ ନିଶ୍ଚିତ ଭାବେ କିଛି କୁହାଯାଇ ପାରିବ ନାହିଁ ବୋଲି ମଧ୍ୟ କହିଛନ୍ତି ସେ କହିଛନ୍ତି ନିଯୁକ୍ତି କୋବିଡ୍ ପୂର୍ବବର୍ତ୍ତୀ ସ୍ତରଠାରୁ ନିମ୍ନରେ ରହିଛି ଓ ଶ୍ରମ ବଜାର ଅଧିକ ଧ୍ରବିକରଣ ହୋଇଯାଇଛି ଶ୍ରମିକ ଓ ଯୁବାମାନଙ୍କର ଆୟ କମିଯିବା ସହ ମହିଳାମାନେ ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଥିବାର ସେ କହିଚ୍ଛନ୍ତି

ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ଆଜି ପରୀକ୍ଷା ଦେବାର ସୁଯୋଗ ମିଳିଛି

ଅବଶିଷ୍ଟ ପରୀକ୍ଷାର୍ଥୀମାନେ ଆଜି ପରୀକ୍ଷା ଦେଇଥିବାର ଆଶା କରାଯାଉଛି

ଗଭ୍ ଇଭି ଚାର୍ଜିଂ ଦେଶର ବଡ଼ବଡ଼ ରାଜପଥ ଓ ଏକ୍ସପ୍ରେସ ୱେ ଗୁଡ଼ିକରେ ଇଲେକ୍ରି ଯାନ ଚାର୍ଜଂ ମୌଳିକ ଡ଼ାଞ୍ଚା ସ୍ଥାପନ ପାଇଁ କେନ୍ଦ୍ର ସରକାର ବିଭିନ୍ନ କମ୍ପାନିଠାରୁ ପ୍ରସ୍ତାବମାନ ଲୋଡ଼ିଛନ୍ତି ଭାରୀଶିଳ୍ପ ବିଭାଗ ଏଭଳି ପ୍ରସ୍ତାବ ପଠାଇବା ପାଇଁ ଏକ ଇଚ୍ଛାପତ୍ର ଜାରି କରିଛି ବିଭିନ୍ନ ସରକାରୀ ସଂଗଠନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ରାଜ୍ୟ ସରକାରୀ ଡିସ୍କମ୍ ତୈଳ କ୍ଷେତ୍ରର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ସେହିଭଳି ଅନ୍ୟାନ୍ୟ ସରକାରୀ ଓ ବେସରକାରୀ କମ୍ପାନି ଏଥିପାଇଁ ପ୍ରସ୍ତାବ ପଠାଇ ପାରିବେ ଆମ ସମ୍ବାଦଦାତା ଜଣାଇଛନ୍ତି ଇଲେକ୍ଟ୍ରୋନିକ୍ ଯାନଗୁଡ଼ିକର ଚାର୍କିଂ ପାଇଁ ମୌଳିକ ଡ଼ାଞ୍ଚା ସ୍ଥାପନ ସକାଶେ ଏହି ପ୍ରସ୍ତାବଗୁଡ଼ିକୁ ଆମନ୍ତ୍ରଣ କରାଯାଇଛି ସେହିଭଳି ମୌଳିକ ଡ଼ାଞ୍ଚାଗୁଡ଼ିକୁ ମୁମ୍ଭାଇ ପୁଣେ ଅହନ୍ମଦାବାଦ ବଡୌଦ୍ରା ଦିଲ୍ଲୀ ଆଗ୍ରା ଯମୁନା ବେଙ୍ଗାଲ୍ଲୁରୁ ମହୀଶୂର ବେଙ୍ଗାଲୁରୁ ଚେନ୍ନାଇ ସୁରତ ମୁମ୍ୟାଇ ଆଗ୍ରା ଲକ୍ଷ୍ନୌ ଇଷ୍ଟର୍ଣ୍ଣ ପେରିଫେରାଲ୍ ଓ ହାଇଦ୍ରାବାଦ ଓଆର୍ଆର୍ ଏକ୍ସପ୍ରେସ୍ଓ୍ୱେ ଗୁଡ଼ିକରେ ସ୍ଥାପନ କରାଯିବ ସେହିଭଳି ଦିଲ୍ଲୀ ଶ୍ରୀନଗର ଦିଲ୍ଲୀ କୋଲକାତା ଆଗ୍ରା ନାଗପୁର ମେରଠ ଗଙ୍ଗୋତ୍ରୀ ଧାମ ମୁମ୍ବାଇ ଦିଲ୍ଲୀ ମୁମ୍ବାଇ ପଶଜୀ ମୁମ୍ବାଇ ନାଗପୁର ମୁମ୍ଘାଇ ବେଙ୍ଗାଲୁରୁ ଓ କୋଲକାତା ଭୁବନେଶ୍ୱର ସମେତ ଅନ୍ୟ ରାଜପଥଗୁଡ଼ିକ ପାଇଁ ମଧ୍ୟ ପ୍ରସ୍ତାବମାନ ମଗାଯାଇଛି

ଏହାଦ୍ୱାରା ଅଧିକରୁ ଅଧିକ ଲୋକ ଇଲେକ୍ଟ୍ରିକ୍ ଯାନ ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରିବେ ସର୍ବସାଧାରଣ ପରିବହନ ବ୍ୟବସ୍ଥାକୁ ସଂପୂର୍ଣ୍ଣ ବିଦ୍ୟୁତିକରଣ କରିବା ହେଉଛି ଏହରେ ମୂଳଲକ୍ଷ୍ୟ

ମନ୍ତ୍ରଣାଳୟ କହିଛି କୋବିଡ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାର ଫଳପ୍ରଦ କାର୍ଯ୍ୟକାରିତା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି